ଶ୍ରୀ ମୋଦି ମଧ୍ୟ ଏହି ଅବସରରେ ରାଜ୍ୟର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରିବେ

ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ଭାଲସାଦ୍ ଜିଲ୍ଲାର ଜିଜୁଆଗ୍ରାମରେ ଅନୁଷ୍ଠିତ ହେବାକୁ ଥିବା ଏକ ଜନସମାବେଶରେ ପ୍ରଧାନମନ୍ତ୍ରୀ ଉଦ୍ବୋଧନ ଦେବା ସହ ଗ୍ରାମୀଣ ଆବାସ ଯୋଜନାର ହିତାଧିକାରୀମାନଙ୍କର ସାମୁହିକ ଇ ଗୃହ ପ୍ରବେଶ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ସରକାରୀଭାବେ ଜାରି କରାଯାଇଥିବା ଏକ ବିଜ୍ଞପ୍ତିରେ ଏ ସମ୍ପର୍କରେ ସ୍ଟୁଚନା ଦେଇ କୁହାଯାଇଛି ଏହି ଯୋଜନା ଅଧୀନରେ ରାଜ୍ୟରେ ଏକଲକ୍ଷରୁ ଉର୍ଦ୍ଧ୍ୱ ଗୃହ ନିର୍ମାଣ କରାଯାଇଛି

ଏହି ଜନସମାବେଶରେ ଦକ୍ଷିଣ ଗୁଳୁରାଟର ମୁଖ୍ୟତଃ ଭାଲସାଦ ନଭସରୀତାପି ସୁରତ୍ ଏବଂ ଡ୍ୟାଙ୍ଗସ୍ ଅଞ୍ଚଳର ଲୋକେ ମୁଖ୍ୟତଃ ଯୋଗଦେବେ ଏହି ସମାବେଶରେ ଦିନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ବିକାଶ ଯୋଜନା ମୁଖ୍ୟମନ୍ତ୍ରୀ ଗ୍ରାମୋଦୟ ଯୋଜନା ଏବଂ ଜାତୀୟ ଗ୍ରାମାଞ୍ଚଳ ଜୀବିକା ମିଶନ ଆଦି ବିଭିନ୍ନ ବିକାଶମ୍ଭଳକ ଯୋଜନା ଅଧୀନରେ ଚିହ୍ନଟ ହୋଇଥିବା ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ନିଯୁକ୍ତିପତ୍ର ଏବଂ ପ୍ରମାଣପତ୍ର ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି ସେହିଭଳି ମହିଳା ବ୍ୟାଙ୍କ ପ୍ରତିନିଧିମାନଙ୍କୁ ଶ୍ରୀ ମୋଦି ନିଯୁକ୍ତିପତ୍ର ଏବଂ ମିନି ଏଟିଏମ୍ ପ୍ରଦାନ କରିବେ ସେହିଭଳି ଜୁନାଗଡଠାରେ ପ୍ରଧାନମନ୍ତ୍ରୀ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ

ଗମେଣ୍ଟ୍ ଫରେନ୍ ଏଡ୍ କେନ୍ଦ୍ର ସରକାର କହିଛନ୍ତି ବନ୍ୟା ବିଧ୍ୱସ୍ତ କେରଳରେ ରିଲିଫ୍ ଏବଂ ପୁନର୍ବାସ କାର୍ଯ୍ୟ ଘରୋଇ ଉଦ୍ୟମରେ ପ୍ରଚଳିତ ନିୟମ ଅନୁଯାୟୀ କରିବାକୁ କେନ୍ଦ୍ର ସରକାର ପ୍ରତିଶ୍ରତିବଦ୍ଧ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରବୀଶ କୁମାର କହିଛନ୍ତି ପ୍ରବାସୀ ଭାରତୀୟ ଭାରତୀୟ ବଂଶୋଭବ ଅନ୍ତର୍ଜାତୀୟ ସଂସ୍ଥାମାନଙ୍କର ପ୍ରଧାନମନ୍ତ୍ରୀ ରିଲିଫ୍ ଫଣ୍ଡ୍ ଏବଂ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଟକୁ ସାହାଯ୍ୟ ସ୍ୱାଗତଯୋଗ୍ୟ ସେ କହିଛନ୍ତି ସରକାର କେରଳରେ ରିଲିଫ୍ ଓ ପୁନର୍ବାସ ପାଇଁ ବିଭିନ୍ନ ଦେଶ ପକ୍ଷରୁ ମିଳୁଥିବା ସହାୟତା ପାଇଁ କୃତଜ୍ଞତା ଜଣାଇଛନ୍ତି

ଏକ ବିବୃତ୍ତିରେ ଶ୍ରୀ ଖଡ୍ଗେ କହିଛନ୍ତି ଏହି ଜିଲ୍ଲାରେ ସ୍ୱାଭାବିକ ଅବସ୍ଥା ଫେରାଇ ଆଶିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯିବ ବର୍ଷା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ବିବରଣୀ ସଂଗ୍ରହ କରି ତୁରନ୍ତ ରିପୋର୍ଟ ଦେବାକୁ ସେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି

ଅଭୁତପୂର୍ବ ବର୍ଷା ଯୋଗୁଁ ଜିଲ୍ଲାରେ ଏକପ୍ରକାର ଧ୍ୱଂସଲୀଳା ସୃଷ୍ଟି ହୋଇଥିଲା

ରାଜ୍ୟର ବିଜେପି ଉପସଭାପତି ଜୟପ୍ରକାଶ ମଜୁମ୍ଦାର ଏକ ସମାବେଶରେ ଆଜି ସକାଳେ ଏହି ଅସ୍ଥିକଳସ ଧରି ଗଙ୍ଗାସାଗର ଅଭିମୁଖେ ଯାତ୍ରା କରିବେ

ଏହି ଚିତାଭସ୍କ ପଶ୍ଚିମବଙ୍ଗର ବିଭିନ୍ନ ନଦୀରେ ବିସର୍ଜିତ ହେବାର କାର୍ଯ୍ୟକ୍ରମ ରହିଛି କେରଳ ଆର୍ବିଆଇ ଏକ୍ଜାମ୍ ଭାରତୀୟ ରିଜର୍ଭ ବ୍ୟାଙ୍କ କହିଛି କେରଳର କେତେକ ନିର୍ଦ୍ଦିଷ୍ଟ ସହରର କିଛି ପରୀକ୍ଷା କେନ୍ଦ୍ରରେ ଗ୍ରେଡ୍ ବି ଅଫିସର ପଦବୀ ପାଇଁ ନିଯୁକ୍ତି ପରୀକ୍ଷା ଆଉଥରେ କରାଯିବ

ତେବେ ରାଜ୍ୟରେ ପ୍ରବଳ ବନ୍ୟା ଯୋଗୁଁ କେତେକ କେନ୍ଦ୍ରରେ ଉପସ୍ଥାନ କମ୍ ରହିଥିଲା

ଏହି ଆଲୋଚନାର ବିଷୟବସ୍ତୁ ହେଲା 'ବୁଦ୍ଧପଥ ଜୀବନ୍ତ ଐତିହ୍ୟ' ବୁଦ୍ଧଙ୍କ ସଂପର୍କିତ ବିଭିନ୍ନ ଐତିହ୍ୟସ୍ଥଳୀକୁ ଯୋଡ଼ି ପର୍ଯ୍ୟଟନର ବିକାଶ କରିବା ଏହି ଆଲୋଚନାର ଲକ୍ଷ୍ୟ ଏକ ସରକାରୀ ବିବୃଭିରେ କୁହାଯାଇଛି ଏଥିରେ ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ର ସମୂହର ବହୁ ମନ୍ତ୍ରୀସ୍ତରୀୟ ପ୍ରତିନିଧି ଯୋଗଦେବେ

ଚଳିତବର୍ଷ ଜାପାନ ଏହି ଆଲୋଚନାଚକ୍ର ଆୟୋଜନରେ ଅଶୀଦାର ରହିଛି ମହାରାଷ୍ଟ୍ର ବିହାର ଓ ଉତ୍ତରପ୍ରଦେଶ ସରକାରଙ୍କ ସହଯୋଗରେ ପର୍ଯ୍ୟଟନ ମନ୍ତ୍ରଣାଳୟ ଏଭଳି ଆଲୋଚନାଚକ୍ରର ଆୟୋଜନ କରିଥାଏ

ଦିଲ୍ଲୀ ବ୍ୟତୀତ ମହାରାଷ୍ଟ୍ରର ଅଜନ୍ତାରେ ମଧ୍ୟ ଏହାର କେତେକ କାର୍ଯ୍ୟକ୍ରମ ରହିଛି ଉଭୟ ଧାର୍ମିକ କୁଟନୈତିକ ଓ ବ୍ୟବସାୟିକ ଦୃଷ୍ଟିରୁ ଏଭଳି ଦ୍ୱିବାର୍ଷିକ ଆଲୋଚନାଚକ୍ରର ଗୁରୁତ୍ୱ ରହିଛି ଜେକେ କିଲ୍ଡ ଦକ୍ଷିଣ କାଶ୍ମୀରର ପୁଲଓ୍ୱାମା ଜିଲ୍ଲାରେ କେତେକ ଅଞ୍ଜାତ ଆତଙ୍କବାଦୀ ଜଣେ ପୁଲିସ୍ ଅଧିକାରୀଙ୍କୁ ତାଙ୍କ ଘରେ ଗୁଳିକରି ହତ୍ୟା କରିଛନ୍ତି ସରକାରୀ ସୂତ୍ରରୁ ପ୍ରକାଶ ଯେ ପୁଲିସ୍ ଇନ୍ନପେକୂର ମହମ୍ମଦ ଅସ୍ରଫ ଦାର୍ଙ୍କ ଲାର୍ବେସ୍ଥିତ ଘରକୁ କେତେକ ଅଜ୍ଞାତ ଆତଙ୍କବାଦୀ ପ୍ରବେଶ କରି ତାଙ୍କ ଉପରକୁ ଅତର୍କିତ ଗୁଳି ଚଳାଇଥିଲେ ପରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା

ଏହି ହତ୍ୟାକାଣ୍ଡ ପଛରେ କାହାର ହାତ ଅଛି ସେ ନେଇ କୌଣସି ସଂଗଠନ ପକ୍ଷରୁ ଦାବି କରାଯାଇ ନାହିଁ ଅନ୍ୟଏକ ଘଟଣାରେ ସୋପିଆନ୍ ଅଞ୍ଚଳରୁ ଅପହୃତ ହୋଇଥିବା କଣେ ପୁଲିସ୍ କର୍ମଚାରୀ ସକୁର୍ ପାରେଙ୍କୁ ଗତକାଲି ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି ତାଙ୍କ ହାତରେ ଏକ ଗୁଳି ବାଜିଛି ଏବେ ତାଙ୍କୁ ହସ୍କିଟାଲ୍ରେ ଭର୍ତ୍ତି କରାଯାଇଛି ସୋପିଆନ୍ ଜିଲ୍ଲାର ଦାୟରୋ କେଲର୍ଠାରେ ଆଉଜଣେ ପୁଲିସ୍ ଅଧିକାରୀଙ୍କ ଘରେ ପଶି ଆତଙ୍କବାଦୀମାନେ ଆଖିବୁଜା ଗୁଳି ଚାଳନା କରିଥିଲେ

ଏଥିରେ ଯୋଗଦେବାକୁ ସବୁ ସଭ୍ୟରାଷ୍ଟ୍ର ସମ୍ମତି ପ୍ରଦାନ କରିଛନ୍ତି ବୋଲି ନେପାଳର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି

କେରଳ କ୍ରିକେଟ୍ ଟିମ୍ ଭାରତୀୟ କ୍ରିକେଟ୍ ଦଳର ସଦସ୍ୟମାନେ ସେମାନଙ୍କ ତୃତୀୟ ଟେଷ୍ଟର ମ୍ୟାଚ୍ ଫି' ବାବଦ ସମସ୍ତ ଅର୍ଥ କେରଳ ବନ୍ୟା ବିପନ୍ଦଙ୍କ ଉଦ୍ଦେଶ୍ୟରେ ଦାନ କରିବାକୁ ଯାଉଛନ୍ତି ଏହି ଅର୍ଥର ପରିମାଣ କେତେ ହେବ ତାହା ନିର୍ଦ୍ଦିଷ୍ଟ ଭାବେ ଜଣାପଡ଼ିନଥିଲେ ମଧ୍ୟ ଏହା ପ୍ରାୟ ଦୁଇକୋଟି ଟଙ୍କା ହେବ ଗତକାଲି ମ୍ୟାଚ୍ ଶେଷରେ ଭାରତୀୟ ଅଧିନାୟକ ବିରାଟ କୋହଲି କହିଥିଲେ ଯେ ଏହି ବିଜୟକୁ ତାଙ୍କ ଦଳ କେରଳ ବନ୍ୟା ବିପନ୍ନଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିବାକୁ ଚାହୁଁଛି ଏବଂ ଏହା ଦଳ ପକ୍ଷର୍ ବିପନ୍ନଙ୍କ ପାଇଁ ଏକ କ୍ଷୁଦ୍ର ଦାନ ଜଣାପଡ଼ିଛି ଯେ ଭାରତୀୟ କ୍ରିକେଟ୍ କଷ୍ଟ୍ରୋଲ୍ ବୋର୍ଡର ନୂଆ ସମ୍ଭିଧାନ ଏବେ ନିକଟରେ ସୋସାଇଟି ରେଜିଷ୍ଟର୍ ଆଇନ୍ ଅନୁସାରେ ଗୃହୀତ ହୋଇଛି ଅତଏବ ଏହି ଦାନ ସଂପର୍କରେ ଆନୁଷ୍ଠାନିକ ଘୋଷଣା କରିବା ପାଇଁ କ୍ରିକେଟ୍ ବୋର୍ଡକୁ ଆଉ କିଛି ସମୟ ଲାଗିପାରେ ତେବେ ଖେଳାଳିମାନେ ଯଦି ସେମାନଙ୍କ ବ୍ୟକ୍ତିଗତ ପାଉଣାରୁ ବନ୍ୟା ବିପନ୍ତଙ୍କ ପାଇଁ ଦାନ କରନ୍ତି ସେଥିରେ ବିସିସିଆଇର କିଛି ଆପତ୍ତି କରିବାର ନାହିଁ ଏସିଆନ୍ ଗେମ୍ସ ଜାକର୍ତ୍ତାଠାରେ ଚାଲିଥିବା ଅଷ୍ଟାଦଶ ଏସୀୟ କ୍ରୀଡ଼ାରେ ରାହି ସର୍ଣ୍ଣୋବତ୍ ଭାରତ ପାଇଁ ବନ୍ଧୁକ ଚାଳନାରେ ସ୍ୱର୍ଣ୍ଣ ପଦକ ଜିଶିଛନ୍ତି ଏସୀୟ କ୍ରୀଡ଼ାରେ ବନ୍ଧୁକ ଚାଳନାରେ ଦେଶ ପାଇଁ ସ୍ୱର୍ଷ୍ଣ ଜିତିବାରେ ସେ ପ୍ରଥମ ମହିଳା

ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରୀଡ଼ାମନ୍ତ୍ରୀ କର୍ଣ୍ଣେଲ୍ ରାଜ୍ୟବର୍ଦ୍ଧନ ରାଠୋର ସର୍ଣ୍ଣୋବତ୍ଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ନାଓରେମ୍ ରୋଷିବୀଣା ଦେବୀ ସୂର୍ଯ୍ୟଭାନୁ ପ୍ରତାପ ସି ଏବଂ ସନ୍ତୋଷକୁମାର ଉସୁରେ ବ୍ରୋଞ୍ଜ ପଦକ ଜିତିଚ୍ଛନ୍ତି ଆକି ତୀରନ୍ଦାକ କିମ୍ବାଷ୍ଟିକ୍ ବ୍ୟାଡମିଣ୍ଟନ୍ ଟେନିସ୍ ବାସ୍କେଟ୍ବଲ୍ ନୌଚାଳନା ବନ୍ଧୁକ ଚାଳନା ସନ୍ତରଣ ଭଲିବଲ୍ ଏବଂ ଗଲ୍ଫ ଆଦି ପ୍ରତିଯୋଗିତାରେ ଭାରତୀୟ ଖେଳାଳିମାନେ ଭାଗ ନେଉଛନ୍ତି ଟେନିସ୍ରେ ଅକ୍କିତା ରାଇନା ଆଜି ତାଙ୍କ ସେମିଫାଇନାଲ୍ ମ୍ୟାଚ୍ ଖେଳିବେ ସେହିଭଳି ଦିବୀଜ ସରଣ ଓ ରୋହନ ବୋପାନ୍ଧାଙ୍କ ଯୋଡ଼ି ମିକୁଡ୍ ଡବଲ୍ସର ସେମିଫାଇନାଲ୍ରେ ନିଜର ଦକ୍ଷତା ପ୍ରଦର୍ଶନ କରିବେ ମହିଳା ବ୍ୟାଡ୍ମିଣ୍ଟନରେ ପିଭି ସିନ୍ଧୁ ଓ ସାଇନା ନେହୱାଲ ନିଜ ନିଜର ମ୍ୟାଚ୍ ଖେଳିବେ